ପିଏମ୍ ଲକ୍ଷ୍ନୌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବାକୁ କୃଷିକ୍ଷେତ୍ରରେ ପୁଞ୍ଜିନିବେଶପାଇଁ ଶିଳ୍ପପତିମାନଙ୍କୁ ଆହ୍ୱାନ ଜଣାଇଛନ୍ତି

ଏହି ଉତ୍ସବକୁ ଏକ ଐତିହାସିକ ଉତ୍ସବ ବୋଲି ସେ ବର୍ଷ୍ଣନା କରିଛନ୍ତି

ସେ କହିଛନ୍ତି ଏହି ପ୍ରକଳ୍ପଗ୍ରଡ଼ିକ ଡିଜିଟାଲ୍ ଇଣ୍ଡିଆ ଓ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗେଇ ନେବ ଏହି ଉତ୍ସବ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ଉଦ୍ବୋଧନ ଦେଲାବେଳେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ଲକ୍ଷ୍ୟସ୍ଥଳୀ ପାଲଟିଛି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ବ୍ୟବସାୟ ସହଜ କରିବାରେ ରାଜ୍ୟଗୁଡ଼ିକ ମଧ୍ୟରେ ଉଉର ପ୍ରଦେଶ ଏବେ ପଞ୍ଚମ ସ୍ଥାନରେ ଅଛି ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉତ୍ତମ ପ୍ରଶାସନ ପାଇବା ହେଉଛି ପ୍ରତ୍ୟେକ ନାଗରିକଙ୍କ ଜନୁସିଦ୍ଧ ଅଧିକାର ପ୍ରକୃତିରେ ଭାରସାମ୍ୟ ନିର୍ଣ୍ଣିତ କରିବା ଲାଗି ସୁରକ୍ଷା ସଂରକ୍ଷଣ ଏବଂ ପ୍ରକୃତିକୁ ଭଲପାଇବା ଆମ ସମସ୍ତଙ୍କର ସାମୃହିକ ଦାୟିତ୍ୱ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ସେ କହିଛନ୍ତି ଏଥିପାଇଁ ବର୍ଷାକୁ ଦୋଷ ଦେବାର କୌଣସି କାରଣ ନାହିଁ କାରଣ ମଣିଷ ସମାଜ ହିଁ ପ୍ରକୃତି ସକାଶେ ବିପଦ ସୃଷ୍ଟି କରୁଛି

କଲେଜରେ ପ୍ରବେଶ କରୁଥିବା ବିଦ୍ୟାର୍ଥୀମାନଙ୍କୁ ଉପଦେଶ ଦେଇ ଶ୍ରୀ ମୋଦି କହିଛନ୍ତି ଶାନ୍ତରହି ଜୀବନକୁ ଉପଭୋଗ କରିବା ସଙ୍ଗେସଙ୍ଗେ ଜୀବନରେ ଆତ୍ମସନ୍ତୋଷ ଓ ଆନନ୍ଦ ପାଇଁ ସବୁବେଳେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ସେ କହିଛନ୍ତି ପୁସ୍ତକର ବିକ୍ସ ନାହିଁ କିନ୍ତୁ ବିଦ୍ୟାର୍ଥୀମାନେ ନୂଆ କୁଶଳତା ଭାଷା ଓ ସଂସ୍କୃତିକୁ ଆବିଷ୍କାର କରିବା ପାଇଁ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଅବହେଳିତ ଶ୍ରେଣୀରୁ ଆସିଥିବା ବିଦ୍ୟାର୍ଥୀମାନଙ୍କ ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ନିଷ୍ଠା ଓ ଧୈର୍ଯ୍ୟ ଯୋଗୁଁ ସେମାନେ ସବୁ ସୀମା ସରହଦ ଅତିକ୍ରମ କରି ନିଜର ଲକ୍ଷ୍ୟସ୍ଥଳରେ ପହଂଚିଛନ୍ତି ଏବଂ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉହ ହୋଇପାରିଛନ୍ତି ରାୟବରେଲିର ଦୁଇଜଣ ଆଇଟି ବିଶେଷ ଉଲ୍ଲେଖ କରିବାକୁ ଯାଇ ଶ୍ରୀ ମୋଦି କହିଛନ୍ତି ସେମାନେ ବିକଶିତ କରିଥିବା ସ୍କାର୍ଟ ଗାଓଁ ଆପ୍ ସାରା ବିଶ୍ୱରେ ଗାଁଗଣ୍ଡାଗୁଡ଼ିକ ସହ ସଂଯୋଗ ସ୍ଥାପନ କରିବାରେ ସମର୍ଥ ହୋଇପାରିଛି ଆନନ୍ଦ ଉଲ୍ଲାସର ସହ ଗଣେଶ ଉତ୍ସବ ପାଳନ କରିବା ପାଇଁ ସେ ଲୋକମାନଙ୍କୁ ଆହ୍ବାନ ଜଣାଇବା ସଙ୍ଗେସଙ୍ଗେ ଉତ୍ସବକୁ ପରିବେଶ ଉପଯୋଗୀ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ବାଲ ଗଙ୍ଗାଧର ତିଳକ ଓ ଚନ୍ଦ୍ରଶେଖର ଆଜାଦଙ୍କ ପ୍ରତି ମଧ୍ୟ ଶ୍ରୀ ମୋଦି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଅଳ୍ପଦିନ ପୂର୍ବରୁ ଇହଲୀଳା ସମ୍ଭରଣ କରିଥିବା କବି ଗୋପାଳ ଦାସ ନିରଜଙ୍କ ବିୟୋଗରେ ଶ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ତାଙ୍କର ପ୍ରତ୍ୟେକ କବିତା ଭାରତୀୟଙ୍କୁ ଶକ୍ତି ଓ ପ୍ରେରଣା ଯୋଗାଇଛି

ମୁଜାଫର୍ପୁରର ବାଳିକାଗୃହରେ ରହୁଥିବା ବାଳିକାମାନଙ୍କୁ ମାନସିକ ଓ ଶାରୀରିକ ଉତ୍ପୀଡ଼ନ ଓ ଯୌନ ଶୋଷଣ ଅଭିଯୋଗ ଉପରେ ସିବିଆଇ ତଦନ୍ତ କରିବ ବାଳିକାଶ୍ରମର ଅଧିକାରୀ ଓ କର୍ମଚାରୀମାନଙ୍କ ବିରୋଧରେ ସିବିଆଇ ମାମଲା ରୁଜ୍ଜ କରିଛି ଆସାମ ଏନ୍ଆର୍ସି ଆସାମରେ ଜାତୀୟ ନାଗରିକ ପଞ୍ଜୀକରଣ ଚିଠା ପୁସ୍ତିକା ଏନ୍ଆର୍ସି ଆସନ୍ତାକାଲି ପ୍ରକାଶ ପାଇବା ପୂର୍ବରୁ ଆକି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଗୌହାଟୀଠାରେ ଏହି ଚିଠା ପଞ୍ଜୀକରଣ ପ୍ରସ୍ତିକା ପ୍ରକାଶନ ସଂକ୍ରାନ୍ତରେ ଏକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି ଏହି କାର୍ଯ୍ୟରେ ସରକାରଙ୍କୁ ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ବିରୋଧି ଦଳଗୁଡ଼ିକ ପ୍ରତିଶ୍ରୁତି ଦେଇଛନ୍ତି

ରାଜ୍ୟ ଗୃହ ସଚିବ ଏଲ୍ଏସ୍ ଚଙ୍ଗସାନ୍ କହିଛନ୍ତି ଏହି ବିଦେଶୀ ଲୋକମାନେ ବେଆଇନଭାବେ ଭାରତକୁ ପ୍ରବେଶ କରୁଥିଲେ କିମ୍ବା ଭିସା ସମୟ ସୀମା ସରିଯିବା ପରେ ମଧ୍ୟ ଏଠାରେ ବସବାସ କରୁଥିଲେ ଏହି କାରଣରୁ ଭିନ୍ନ ଭିନ୍ନ କୋର୍ଟ ମଧ୍ୟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି

ବାଂଲାଦେଶ ସରକାର ଏହି ଲୋକମାନେ ସେଠାକାର ଅଧିବାସୀ ବୋଲି ସ୍ୱୀକାର କରିବା ପରେ ସେମାନଙ୍କ ତାଙ୍କ ଦେଶକୁ ପଠାଇ ଦିଆଯାଇଛି

ଗତକାଲି ଗୋଟିଏ ବସ୍ ସେଠାରେ ଖାଇ ଭିତରକୁ ଖସିପଡ଼ିଥିଲା

ଏନ୍ଡିଆର୍ଏଫ୍ ଉଦ୍ଧାର କାର୍ଯ୍ୟ ଚଳାଇଥିଲା ଜଣେ ବ୍ୟକ୍ତି ବସ୍ରୁ ଡେଇଁପଡ଼ି ପ୍ରାଣରକ୍ଷା କରିଥିଲା

ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ

ପାକିସ୍ତାନ ତେହେରିକ ଇ ଇନ୍ସାଫ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି ପାର୍ଟି ପକ୍ଷରୁ କୁହାଯାଇଛି ସରକାର ଗଠନ ଲାଗି ଦଳ ପକ୍ଷରୁ ନିର୍ବାଚିତ ହୋଇଥିବା ଛୋଟ ଛୋଟ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀଙ୍କ ସହ ଆଲୋଚନା କରାଯାଉଛି ଚଳିତ ନିର୍ବାଚନରେ ପିଟିଆଇ ଦଳ ଯଦିଓ ଏକକ ସଂଖ୍ୟାଗରିଷ୍ଠ ଦଳର ମାନ୍ୟତା ଲାଭ କରିଛି ତଥାପି ସରକାର ଗଠନପାଇଁ ଆବଶ୍ୟକ ସଂଖ୍ୟକ ଆସନଠାରୁ ପଛରେ ରହିଛି

ବ୍ୟାଡ୍ମିଣ୍ଟନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସୌରଭ ବର୍ମା ରଷିଆନ୍ ଓପନ୍ ବ୍ୟାଡମିଣ୍ଟନ ଟ୍ରଫି ହାସଲ କରିଛନ୍ତି

ଗୋଟିଏ ଡ୍ର ଏବଂ ଗୋଟିଏ ପରାଜୟ ସହ ପୁଲ୍ ବି'ରେ ସ୍ଥାନିତ ଚାରୋଟି ଦଳ ମଧ୍ୟରେ ତୂତୀୟ ସ୍ଥାନରେ ରହିଛି ନକ୍ ଆଉଟ୍ ପର୍ଯ୍ୟାୟରେ ପହଞ୍ଚବା ପାଇଁ ଭାରତକୁ ଆଜିର ମ୍ୟାଚ୍ ଜିତିବାକୁ ପଡ଼ିବ

ଚେନ୍ନାଇର କାବେରୀ ହସ୍କିଟାଲ୍ର ଆଇସିୟୁରେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି